ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବାରାଣସୀକୁ ପୂର୍ବ ଭାରତ ପାଇଁ ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଭାବେ ବିକଶିତ କରିବା ଦିଗରେ ତାଙ୍କ ସରକାର ପ୍ରଚେଷ୍ଟା ଚଳାଇଛନ୍ତି ସେ କହିଛନ୍ତି ବିଏଚ୍ୟୁ କୁ ପୂର୍ବ ଭାରତ ପାଇଁ ଚିକିତ୍ସାର ମୁଖ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତାବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଥିବାରୁ ସମସ୍ତଙ୍କ ନଜର କାଶି ଉପରେ ରହିଛି ପ୍ରବାସୀ ଭାରତୀୟମାନଙ୍କୁ ଦେଶର ସାଂସ୍କୃତିକ ଐତିହ୍ୟ ବିଷୟରେ ଅବଗତ କରାଇବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମ ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସୀତାରମଣ ରାଫେଲ୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଫେଲ୍ ଯୁଦ୍ଧ ବିମାନ କିଣା ବ୍ରଝାମଣାରେ ପୂର୍ବତନ ୟୁପିଏ ସରକାର ହିନ୍ଦ୍ରସ୍ତାନ ଏରୋନେଟିକୁ ଲିମିଟେଡ୍ ଓ ଭାରତୀୟ ବିମାନ ବାହିନୀର ସ୍ୱାର୍ଥକ୍ତ ଅବହେଳା କରିଥିବାର ଦୋଷାରୋପ କରିଛନ୍ତି ନୂଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍କୁ ଅଧିକ ମଜଭ୍ରତ କରିବା ଓ ରାଫେଲ୍ର ନିର୍ମାତା ଦାସଲ୍ ଓ ହାଲ୍ ମଧ୍ୟରେ ମିଳିତ ଉଦ୍ୟୋଗ ସ୍ଥାପନ ଦିଗରେ କାର୍ଯ୍ୟ କରିବା ୟୁପିଏ ସରକାରଙ୍କର ଦାୟିତ୍ୱ ଥିଲା ସେ କହିଛନ୍ତି ସ୍ୱୟଂ ୟୁପିଏ ସରକାର ହାଲ୍କୁ ରାଫେଲ୍ ବିମାନ ବୁଝାମଣାରୁ ବାଦ୍ ଦେଇଥିଲେ ସେ କହିଛନ୍ତି ଯେହେତୁ ହାଲ୍ ଓ ଦାସଲ୍ଚ ଉତ୍ପାଦନ ନିୟମାବଳୀ ଉପରେ ଏକମତ ହୋଇନଥିଲେ କଂଗ୍ରେସ ନେତୃତ୍ୱ ସରକାର ଏହାକୁ ରାଜିନାମାରୁ ବାଦ ଦେଇଥିଲେ ବୁଝାମଣା ସଂକ୍ରାନ୍ତରେ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି କଂଗ୍ରେସ ପାର୍ଟି ସରକାରଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗଗୁଡ଼ିକ ସମ୍ପର୍ଷ୍ଣ ଭିତ୍ତିହୀନ ସେ କହିଛନ୍ତି କଂଗ୍ରେସ ସର୍ବୋକୃଷ୍ଟ ବୁଝାମଣା କରିଥିଲା ବୋଲି ଯଦି ଏତେ ନିର୍ଣ୍ଣିତ ଥିଲା ତେବେ କାହିଁକି ଏହା ବ୍ରଝାମଣାରେ ଆଗେଇଲା ନାହିଁ

ସେ କହିଛନ୍ତି ସେନାବାହିନୀର କ୍ଷମତା ହ୍ରାସ କରିବାର କକଣସି ପ୍ରସ୍ତାବ ନାହିଁ ପୂର୍ବରୁ କଂଗ୍ରେସ ନେତା ଏକେ ଆକ୍ଟୋନି ରାଫେଲ୍ ବୁଝାମଣାରେ ଏନ୍ଡିଏ ସରକାର ତଥ୍ୟ ଚପାଉଛନ୍ତି ବୋଲି ଅଭିଯୋଗ କରିଥିଲେ ବୁଝାମଣା ଉପରେ ତଦନ୍ତ ପାଇଁ ମିଳିତ ସଂସଦୀୟ କମିଟି ଗଠନ ସକାଶେ ସରକାର କାହିଁକି କୁଣ୍ଡା ପ୍ରକାଶ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ଏସ୍ସି ରାଫେଲ ଫାଇଟର ସୁପ୍ରିମ୍କୋର୍ଟ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ୍ ଯୁଦ୍ଧ ବିମାନ କିଣା କାରବାର ଉପରେ ସ୍ଥଗିତାଦେଶ ଲାଗ୍ର କରାଯିବା ପାଇଁ ଲୋଡ଼ି ହୋଇଥିବା ଏକ ଆବେଦନର ଶୁଣାଶିକୁ ସ୍ଥଗିତ ରଖିଛନ୍ତି

ଆବେଦନକାରୀ ଓକିଲ ଏମ୍ଏଲ୍ ଶର୍ମା ଖଣ୍ଡପୀଠକୁ କହିଛନ୍ତି ମାମଲାରେ କିଛି ଅତିରିକ୍ତ ଫାଇଲ୍ ଯୋଡ଼ିବାକୁ ସେ ଚାହାନ୍ତି ଓ ସେ ଦୃଷ୍ଟିରୁ ମାମଲାକୁ ସ୍ଥୁଗିତ ରଖାଯିବା ଦରକାର ତାଙ୍କର ଆବେଦନରେ ଶ୍ରୀ ଶର୍ମା କହିଛନ୍ତି ଫ୍ରାନ୍ୱ ସହ ରାଫେଲ୍ ଯୁଦ୍ଧ ବିମାନ କିଣାରେ ଅନିୟମିତତା ହୋଇଛି ତେଣୁ ଏହା ଉପରେ ସ୍ଥଗିତାଦେଶ ଲାଗୁ କରାଯିବା ଆବଶ୍ୟକ ପିଏମ୍ ଇଣ୍ଡୋ ବାଙ୍ଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନା ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ମିଳିତ ଭାବେ ଭାରତ ବାଙ୍ଗଲାଦେଶ ବନ୍ଧୁତା ପାଇପ୍ଲାଇନ୍ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଆଣିବ ସେ କହିଛନ୍ତି ଏହା ମଧ୍ୟ ଶସ୍ତା ମୂଲ୍ୟରେ ଶକ୍ତି ଚାହିଦାର ପୂରଣ କରିପାରିବ ଶ୍ରୀ ମୋଦି କହିଛନ୍ତି ଢାକା ଟୋଙ୍ଗି ଜୟଦେବପୁର ରେଳ ପ୍ରକଳ୍ପ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବ ବାଙ୍ଗଲାଦେଶକୁ ଏକ ଘନିଷ୍ଠ ବନ୍ଧୁ ରାଷ୍ଟ୍ର ଭାବେ ବର୍ଷ୍ଣନା କରି ଏହି ଦୁଇ ପ୍ରକଳ୍ପ ଲୋକ ସମ୍ପର୍କ ବୁଦ୍ଧି କରିବ ବୋଲି ସେ କହିଛନ୍ତି ଏହି ପାଇପ୍ଲାଇନ୍ ପ୍ରକଳ୍ପ ସ୍ଥାପନ ଲାଗି ଦୁଇ ଦେଶ ମଧ୍ୟରେ ଗତ ଏପ୍ରିଲ୍ ମାସରେ ରାଜିନାମା ହୋଇଥିଲା

ଏହା ଦେଇ ବାର୍ଷିକ ଏକ ନିୟୁତ ମେଟ୍ରିକ୍ ଟନ୍ ଗ୍ୟାସ୍ ପହଞ୍ଚାଯାଇ ପାରିବ

ଏହି ଲୋଗୋ ଟ୍ରେନ୍ ଏୟାର୍ଇଣ୍ଡିଆ ବିମାନ ରାଜ୍ୟ ସଡ଼କ ପରିବହନ ବସ୍ ସରକାରୀ ଓ୍ୱେବ୍ସାଇଟ୍ ସରକାରୀ ବିଜ୍ଞାପନ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ ଆଦିରେ ଲଗାଯିବ

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପରିଷଦ ଆକାଶ କ୍ଷେପଣାସ୍ତ ବ୍ୟବସ୍ଥାର ଦୁଇଟି ରେଜିମେଣ୍ଟ ସଂଗ୍ରହକୁ ଅନୁମୋଦନ କରିଛି ଏକ ସରକାରୀ ଇସ୍ତାହାର ଅନୁସାରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇଥିବା ଆକାଶ କ୍ଷେପଣାସ୍ତର ଉନ୍ନତ ବର୍ଗର କ୍ଷେପଣାସ୍ତ ସଂଗ୍ରହ କରାଯିବ ଏହି ଉନ୍ନତମାନର କ୍ଷେପଣାସ୍ତ ମଧ୍ୟରେ ଅତ୍ୟାଧୁନିକ ଯନ୍ତପାତି ରହିଛି ଯାହା ଦେଶର ଗୁରୁତ୍ୱପୂର୍ଣ୍ଣ ସମ୍ପଦଗୁଡ଼ିକର ସୁରକ୍ଷା କରିପାରିବ

ଡିଆର୍ଡିଓ ଗବେଷଣାଗାରରେ ପ୍ରସ୍ତୁତ ଏହି ବ୍ୟବସ୍ଥା ଟ୍ୟାଙ୍କ୍ର ସୈନ୍ୟମାନଙ୍କର ନିରାପଦ ପାଇଁ ବ୍ୟବହାର ହେବ ପାଣିରେ ଟ୍ୟାଙ୍କ ବୁଡ଼ିଯିବା ସମୟରେ ଏହା ସହାୟତାରେ ସେମାନେ ନିରାପଦରେ ବାହାରକୁ ଆସିପାରିବେ

ଇଡି ଶିବକୁମାର ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କର୍ଷାଟକ ମନ୍ତ୍ରୀ ଡିକେ ଶିବକୁମାର ଓ ଆଉକିଛି ଲୋକଙ୍କ ବିରୁଦ୍ଧରେ ଏକ କଳାଧନ ମାମଲା ରୁଜୁ କରିଛି ଟିକସ ଏଡାଯିବା ଓ ହାୱଲା କାରବାରକୁ ଭିତ୍ତିକରି ଏହି ମାମଲା ରୁଜୁ କରାଯାଇଛି ଇଡି ସ୍ନତ୍ରରେ କୁହାଯାଇଛି ଆୟକର ବିଭାଗ ଦାଖଲ କରିଥିବା ଅଭିଯୋଗ ପତ୍ରକୁ ଭିତ୍ତିକରି ଏହି ମାମଲା ରୁକୁ ହୋଇଛି ଆୟକର ବିଭାଗ ଶିବ କୁମାର ଓ ତାଙ୍କର ମିତ୍ର ଏସ୍କେ ଶର୍ମା ନିୟମିତ ଭାବେ ବହୁ ପରିମାଣର ହିସାବ ବର୍ହିଭୁତ ନଗଦ ଟଙ୍କା ହାଓଲା ଦେଇ ପଠାଉଥିବାର ଅଭିଯୋଗ କରିଥିଲା ସେମାନଙ୍କ ସହ ଆଉ ତିନି ଜଣ ବ୍ୟକ୍ତି ଏହି କାର୍ଯ୍ୟରେ ସମ୍ପୁକ୍ତ ଥିଲେ ଓ ଟିକସ ଏଡାଇବାକୁ ସେମାନେ ଷଡ଼ଯନ୍ତ ରଚିଥିଲେ

ଏ ସଂକ୍ରାନ୍ତରେ ସ୍ଟଚନା ଦେଇ ସେବି ଚେୟାର୍ମ୍ୟାନ୍ ଅଜୟ ତ୍ୟାଗି କହିଛନ୍ତି ଖୁବ୍ ଶୀଘ୍ର ନୂଆ ନିୟମାବଳୀ ଜାରି କରାଯିବ ସେ କହିଛନ୍ତି ବିଦେଶୀ ପ୍ରଞ୍ଜିନିବେଶକାରୀମାନେ ମଧ୍ୟ ସାମଗ୍ରୀ ବଜାରରେ କାରବାର କରିବାକୁ ସେମାନଙ୍କୁ ଅନୁମତି ଦିଆଯିବ

ସେମାନେ ରାଜ୍ୟ ମୁଖ୍ୟ ସଚିବ ଡିକିପି ଓ ଅନ୍ୟ ବରିଷ୍ଠ ଅମଲାତନ୍ତ୍ର କର୍ମଚାରୀଙ୍କ ସହ ଆକି କ୍ଷୟପୁରଠାରେ ଆଲୋଚନା କରିଛନ୍ତି ବୈଠକରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି ରୁଷିଆ ଇସ୍ରାଏଲ୍ ରୁଷ କହିଛି ସିରିଆ ଦ୍ୱାରା କ୍ଷେପଣାସ୍ତ ଆକ୍ରମଣରେ ଭୂମଧ୍ୟସାଗର ଉପର ଦେଇ ଯାଉଥିବା ତାର ଏକ ବିମାନ ଖସି ପଡ଼ିଛି

ଏହି ଦୁର୍ଘଟଣା ପାଇଁ ଇସ୍ରାଏଲ୍କୁ ଦାୟୀ କରି ରୁଷ କହିଛି ଇସ୍ରାଏଲ୍ ଯୁଦ୍ଧ ବିମାନ ପକ୍ଷରୁ ସିରିଆର ଦକ୍ଷିଣ ପଣ୍ଢିମ ଅଞ୍ଚଳରେ ଆକ୍ରମଣ ହେଉଥିବା ବେଳେ ରୁଷ ବିମାନଟି ସେହି ଅଞ୍ଚଳକୁ ପ୍ରବେଶ କରିଥିଲା

ଇତିମଧ୍ୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ ଏ ନେଇ ଦ୍ୟୁଖ ପ୍ରକାଶ କରାଯାଇଛି

ଓପେକ୍ ଇରାନ୍ ୟୁଏସ୍ ପେଟ୍ରୋଲିୟମ୍ ପଦାର୍ଥ ରପ୍ତାନୀକାରୀ ରାଷ୍ଟ୍ର ସଂଗଠନ ଓପେକ୍ କହିଛି ଇରାନ୍ ତୈଳସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଇରାନ୍ ଉପରେ ଆମେରିକା ନ୍ତଆ କଟଣାମାନ ଲାଗୁ କରିଥିବା ବେଳେ ଓପେକ୍ ଏହି ମନ୍ତବ୍ୟ ଦେଇଛି ଓପେକ୍ ମ୍ରଖ୍ୟ ମହମ୍ମଦ ବାର୍କିଷ୍ଣୋ କହିଛନ୍ତି ତେଳ ରପ୍ତାନୀକାରୀ ସଂଗଠନର ଇରାନ୍ ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କିନ୍ତୁ ଓପେକ୍ ପାଇଁ ସବୁ ପକ୍ଷ ସହ କାର୍ଯ୍ୟ କରିବା ଛଡ଼ା ଆଉ କିଛି ଉପାୟ ନାହିଁ ଇରାନ୍ରୁ ରପ୍ତାନୀ ହ୍ରାସ ପାଉଥିବା ବେଳେ ଏହାର କିଭଳି ଭରଣା କରାଯିବ ସେ ସଂକ୍ରାନ୍ତରେ ଓପେକ୍ ମୁଖ୍ୟ କିଛି କହି ନାହାନ୍ତି